ଏହା ମଧ ଆକାଶବାଣୀ ଡିଡି ନ୍ୟଜ୍ ପିଏମ୍ଓ ଏବଂ ସ୍ଚନା ଏବଂ ପ୍ରସାରଣ ମନ୍ତଣାଳୟ ୟଟ୍ୟବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ

ଅନ୍ୟପକ୍ଷରେ ଗତକାଲିଠାରୁ ପୂଜା ମଣ୍ଡପରେ ପୁଲିସ ପୋର୍ସ ମୁତୟନ ହୋଇଛନ୍ତି

ଆଉ ଦୁଇଦିନ ପରେ ରାଜ୍ୟରୁ ମୌସୁମୀ ଫେରିଯିବ